ବିମାନ ବନ୍ଦରର ଉଦ୍ଘାଟନ କରିଛନ୍ତି

ଏହି ଅବସରରେ ପ୍ରଧାନମନ୍ତୀ ତାଳଚେରକୁ ବୀରଭ୍ରମି ବୋଲି ବର୍ଶ୍ୱନା କରିଛନ୍ତି

ସେହିଭଳି ୟୁରିଆ ସାରରେ ନିମ ପ୍ରଲେପ ଦ୍ୱାରା ଏହାର ବାଟମାରଣା ବନ୍ଦ୍ ହୋଇଯାଇଛି ବୋଲି ପ୍ରଧାନମନ୍ତୀ କହିଥିଲେ

ସମୁଦ୍ର ଅଶାନ୍ନ ରହୁଥିବାରୁ ମହ୍ୟଜୀବୀମାନଙ୍ଙୁ ସମୁଦ୍ରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି